ଯେକୌଣସି ମୋଟର ଦୁର୍ଘଟଣାର ପୀଡ଼ିତ କିମ୍ୟା ତାଙ୍କ ଆଇନତଃ ଉତ୍ତରାଧିକାରୀ ଏମ୍ଏଏମ୍ସିରେ ଆବେଦନ କରିପାରିବେ

ଏଲ ସଂକ୍ରାନ୍ଡରେ ନିକଟରେ ସର୍ବୋଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ମୋଟର ଦୁର୍ଘଟଶାକନିତ ବିବାଦ ସମାଧାନ କର୍ତ୍ରପକ୍ଷ ବା ଏମ୍ଏଏମ୍ସି ପ୍ରତିଷା କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ତା' ଛଡ଼ା ସୁପ୍ରିମ୍କୋର୍ଟ ପ୍ରତ୍ୟେକ ଜିଲ୍ଲାରେ ଏହି କେନ୍ଦ୍ର ପ୍ରତିଷା କରିବାକୁ ଜାତୀୟ ଆଇନସେବା ପ୍ରାଧ୍କରଣକୁ ଆଦେଶ ଦେଇଛନ୍ତି

ମାଓ ଦମନ ଓ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଡିକି ସମୀକ୍ଷା କରିଥିବା ସ୍ଟଚନା ମିଳିଛି

ମାଓ ଦମନ ଓ ଆଇନ ଶୃଙ୍ଖଳା ନେଇ ଡିଜି ବରିଷ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ସ୍ଟଚନା ଆମର ହସ୍ତଗତ ହୋଇଛି

ଟେଣ୍ ହାଉସରେ ଅଗ୍ନି ନିର୍ବାପକ ବ୍ୟବସ୍ତାକୁ କଡାକଡି କରାଯାଇଛି

ଏଥିରେ ଏସ୍ପି ରାଜେଶ ପଣ୍ତିତଙ୍ଙ ସମେତ ଥାନା ଅଧିକାରୀ ଉପସ୍ତିତ ଥିବାବେଳେ ଆଇନ ଶୃଙ୍ଖଳା ଉପରେ ଆଇଜି ସମୀକ୍ଷା କରିଛନ୍ତି

ଫଳରେ ସେମାନେ ହସ୍ସିଟାଲ୍ ଆଗରେ ଧାରଶାରେ ବସିଥିବା ଦେଖିବାକୁ ମିଳିଛି

ବିଲ ମଝିରୁ ଝିଅଟିର ମୃତଦେହ ମିଳିଛି

ବାହାରକୁ ଉଠିଥିଲେ ଆଉ ତା' ପରେ ନିଖୋକ ହୋଇଯାଇଥିଲେ

ଏହାକୁ ଦୃଷ୍ଷିରେ ରଖ୍ ଯୁଯୁମରା ନିକଟରେ ଜାତୀୟ ରାଜଫଥର ଉଭୟ ପାର୍ଶ୍ୱକୁ ସିଲ୍ କରିଦେଇଛି

ନିଜ ଘରେ ମୋବାଇଲ୍ ଚାର୍ଜ କଲାବେଳେ ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଳେ

ଇତିମଧ୍ଘରେ ଷ୍ଟାଡିୟମ୍ ପରିସରରେ ଥିବା ଗ୍ୟାଲେରୀଗୁଡ଼ିକ ରଙ୍ଗ ଦିଆଯାଇଥିବାବେଳେ ସିଟ୍ଗୁଡିକର ନ୍ୟର ମଧ୍ଧ କରାଯାଇଛି ସେହିପରି ବାରବାଟୀ ପିଚ୍କୁ ମ୍ୟାଚ୍ ପାଇଁ ପ୍ସ୍ତୁତ କରାଯାଉଛି

ଆସନ୍ତା ଦିନେ ଦୂଇ ଦିନ ମଧ୍ଧରେ ମରାମତି କାର୍ଯ୍ୟଗୁଡ଼ିକ ଶେଷ ହେବ